ମାଲକାନଗିରି ଏସ୍ପିଙ୍କ ନିକଟରେ ଦୂଇ ମାଓବାଦୀଙ୍କ ଆତୁସମର୍ପଣ

ଆସନ୍ତାକାଲି ବଣସିଂଘା ଗ୍ରାମ ପଞାୟତକୁ ସଟ୍ଡାଉନ୍ ଘୋଷଣା କରାଯାଇଛି

ସେମାନଙ୍କ ମଧ୍ଧରେ ଜଣେ ମହିଳା ଅନ୍ତର୍ଭ୍ରକ୍ତ

ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି

ଏହାର ପ୍ରଭାବରେ ରାଜ୍ୟର କେତେକ ଅଞଳରେ ପ୍ରବଳ ବର୍ଷା ମଧ୍ଧ ହୋଇପାରେ